ବିଲ୍ ସଂକ୍ରାନ୍ତ ବିତର୍କରେ ଅଂଶ ଗ୍ରହଣ କରି ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଏହି ବିଲ୍ ଯୋଗୁଁ ବିଦେଶୀ ପାର୍ଷିକ୍ ଦେଶର ସାମାଜିକ ଢାଞ୍ଚାରେ କୌଣସି ବିଘୁ ସୃଷ୍ଟି କରିବା ପାଇଁ ବ୍ୟବହାର କରାନଯିବାକୁ ନିଶ୍ଚିତ କରାଯାଇ ପାରିବ ଯାଦ୍ୱାରା ଦେଶର ଆଭ୍ୟନ୍ତରିଣ ନିରାପତ୍ତା ପ୍ରତି କୌଣସି ବିପଦ ସୃଷ୍ଟି ହେବ ନାହିଁ ସେ କହିଛନ୍ତି ବିଦେଶୀ ଅନୁଦାନ ଓ ସେଗୁଡ଼ିକର ବ୍ୟବହାରରେ ଏହି ବିଲ୍ ସ୍ପଚ୍ଛତା ଆଣିବ

ସରକାର ତଥା ସାୟିଧାନିକ ପଦପଦବୀରେ ଥିବା ବ୍ୟକ୍ତି ସାଂସଦ ଏବଂ ବିଧାୟକ ରାଜନୈତିକ ଦଳର ସଦସ୍ୟ କୌଣସି ପ୍ରକାଶନ ସଂସ୍ଥାର ଉଚ୍ଚ ପଦାଧିକାରୀ ବିଦେଶୀ ଅନୁଦାନ ଗ୍ରହଣ ଏବଂ ଏହାର ବ୍ୟବହାର ଉପରେ କଟକଣା କ୍ରାରି କରାଯାଇଛି ବିଦେଶରୁ ଆସୁଥିବା ଅର୍ଥ ଯେଭଳି ଜନହିତକାର କାର୍ଯ୍ୟରେ ଖର୍ଚ୍ଚ ହେବ ତାହାକୁ ନିଶ୍ଚିତ କରିବା ପାଇଁ ଏହି ବିଲ୍ ଆଗତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ରାୟ କହିଥିଲେ ବିଦେଶୀ ଅନୁଦାନ ଗ୍ରହଣ କରିଥିବା ବ୍ୟକ୍ତି ଏହାକୁ ଅନ୍ୟ କାହାକୁ ପ୍ରଦାନ କରିପାରିବେ ନାହିଁ ଗ୍ରହଣ କରୁଥିବା ବ୍ୟକ୍ତି ଏବଂ ସଂସ୍ଥାର କର୍ମଚାରୀଙ୍କ ଆଧାର କାର୍ଡକୁ ଏଥିରେ ସମ୍ପୃକ୍ତ କରିବାକୁ ବାଧ୍ୟତା ମୂଳକ କରାଯାଇଛି ଷ୍ଟେଟ୍ ବ୍ୟାଙ୍କ୍ର ନୂଆଦିଲ୍ଲୀ ଶାଖାରେ ଖୋଲାଯାଇଥିବା ଆକାଉଣ୍ଟ ମାଧ୍ୟମରେ କେବଳ ଏହି ଅନୁଦାନକୁ ଗ୍ରହଣ କରାଯାଇ ପାରିବ ଆଲୋଚନା କାଳରେ କଂଗ୍ରେସ ଟିଏମ୍ସିର କେତେକ ସଦସ୍ୟ ଏହି ବିଲ୍କୁ ବିରୋଧ କରିବା ସହ ଏହାକୁ ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟିକୁ ପଠାଇବା ଲାଗି ଦାବି କରିଥିଲେ

ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଏଥିଲାଗି ମଞ୍ଜୁର ପ୍ରଦାନ କରିଛନ୍ତି ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଗତକାଲି ଲୋକସଭାରେ ସୂଚନା ଦେଇଛନ୍ତି

ଦେଶରେ ସରକାରଙ୍କ ଦ୍ୱାରା ଫସଲ ସଂଗ୍ରହ ଓ ସର୍ବନିମ୍ନ ସହାୟକ ମୂଲ୍ୟ ସୁନିଶ୍ଚିତ କରିବା ଦିଗରେ ସରକାରଙ୍କ ପ୍ରତିଶ୍ରତି ବଦ୍ଧତା ଏହି ମୂଲ୍ୟବୃଦ୍ଧି ଦ୍ୱାରା ପ୍ରତିଫଳିତ ହେଉଛି ସେହିଭଳି ସମ୍ପ୍ରତି ସଂସଦରେ ପାରିତ ହୋଇଥିବା କୃଷି ସମ୍ପର୍କୀତ ବିଲ୍ ଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୃଷିମନ୍ତ୍ରୀ ଦୋହରାଇଛନ୍ତି ଏହାଛଡ଼ା ବିରୋଧୀ ଦଳଗୁଡ଼ିକ ଦ୍ୱାରା ଏ ସମ୍ପର୍କରେ କରାଯାଇଥିବା ଅପପ୍ରଚାରକୁ ବିଶ୍ୱାସ ନ କରିବା ଲାଗି ମଧ୍ୟ ଶ୍ରୀ ତୋମାର କୃଷକମାନଙ୍କୁ ଆହ୍ପାନ ଦେଇଛନ୍ତି ରବିଶଙ୍କର ପ୍ରସାଦ ଅପୋଜିସନ୍ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶଙ୍କ ପ୍ରତି ବିରୋଧୀ ଦଳ ସଦସ୍ୟମାନଙ୍କ ବିଶୃଙ୍ଗଳିତ ଆଚରଣକୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଲଜାଜନକ ଦାୟିତ୍ୱହୀନତା ତଥା ସଂସଦୀୟ ଗଣତନ୍ତ୍ର ପ୍ତି ଅବମାନନା ବୋଲି କହିଛନ୍ତି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ବିରୋଧୀଙ୍କ ଏପରି କାର୍ଯ୍ୟ ଲାଗି ସରକାର ଗତ ରବିବାର ରାଜ୍ୟସଭାରେ ଦୁଇଟି କୃଷି ବିଲ୍ ପାରିତ କରିପାରି ନ ଥିଲେ ଉପର ସଦନରେ ସରକାରଙ୍କ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ରହିଛି

ଅନ୍ୟ ଏକ ପ୍ରଶ୍ୱର ଉତ୍ତରରେ ଶ୍ରୀ ପ୍ରସାଦ ଚାଷୀ ସମସ୍ୟା ପ୍ରସଙ୍ଗରେ କଂଗ୍ରେସ ଦୋମୁହାଁନୀତି ଅବଲମ୍ପନ କରୁଛି ବୋଲି ଦୋଷାରୋପ କରୁଛନ୍ତି

ସଂସଦର ମୌସ୍ତମୀ ଅଧିବେଶନର ଅବଧି ହାସ କରିବା ନେଇ କୌଣସି ନିଷ୍କଭି ନିଆଯାଇ ନାହିଁ ବୋଲି ଶ୍ରୀ ଯୋଶୀ କହିଛନ୍ତି ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟଷ ଗୋଏଲ୍ ମଧ୍ୟ ଉପସ୍ଥିତ ଥିଲେ ସୁନିଲ୍ ଆରୋରା ଓ୍ବେବିନାର୍ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନିଲ୍ ଆରୋରା ବିଶ୍ୱବ୍ୟାପୀ ଅବାଧ ନିରପେକ୍ଷ ସମୟାନ୍ରବର୍ତ୍ତୀ ତଥା ଭାଗିଦାରୀ ନିର୍ବାଚନ ପରିଚାଳନା ଦାରା ଗଣତନ୍ତ୍ରକୁ ସ୍ୱସଂହତ କରିବା ଦିଗରେ ନିର୍ବାଚନ ପରିଚାଳନା ସଂସ୍ଥାଗୁଡ଼ିକର ପ୍ରତିଶ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି କୋଭିଡ୍ ନାଇଷ୍ଟିନ୍ ସମୟରେ ନିର୍ବାଚନ ପରିଚାଳନାରେ ସୃଷ୍ଟ ସମସ୍ୟା ଓ ଆହ୍ପାନ ତଥା ଦେଶଗୁଡ଼ିକ ନିକ୍କ ଅଭିଞ୍ଜତା ବିନିମୟ କରିବା ସମ୍ପର୍କୀତ ଏକ ଆନ୍ତର୍ଜାତିକ ଓ୍ନେବିନାରର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଆରୋରା ଏହା କହିଛନ୍ତି ଏଥିସହ ଏହି କାର୍ଯ୍ୟରେ ଦେଖାଯାଉଥିବା ଅସ୍ତବିଧା ଗ୍ରଡ଼ିକ ଉପରେ ମଧ୍ୟ ସେ ଆଲୋକପାତ କରିଛନ୍ତି କୋଭିଡ୍ ନାଇଷ୍ଟିନ୍ ମହାମାରୀ ସମୟରେ ଅବାଧ ନିରପେକ୍ଷ ସ୍ପଚ୍ଛ ତଥା ସୁରକ୍ଷିତ ନିର୍ବାଚନ ସୁନିଶ୍ଚିତ କରିବା ବେଳେ ପରସ୍କରର ଅଭିଜ୍ଞତାର୍ ଶିକ୍ଷାଗହଣ କରିବା ଏବଂ ଏ ସମ୍ପର୍କରେ ଭାବବିନିମୟ କରିବା ଲାଗି ଏହି ୱେବିନାର ଏକ ବିରାଟ୍ ସ୍ରଯୋଗ ସୃଷ୍ଟି କରିଥିଲା ଏଥିରେ ଫିଙ୍ଗି କୋରିଆ ମଙ୍ଗୋଲିଆ ତାଇୱାନ ଦକ୍ଷିଣ ଆଫିକା ବାଙ୍ଗଲାଦେଶ ଓ ମାଲାଇ ସମେତ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା କେତେକ ଆନ୍ତର୍ଜାତିକ ସଂସ୍ଥା ମଧ୍ୟ ଅଂଶଗ୍ହଣ କରିଥିଲେ ଫେଜ୍ ଥ୍ରୀ ହ୍ୟୁମାନ୍ ଟ୍ରାଏଲ୍ ଭାରତର ସେରମ ଇନ୍ଷ୍ଟିଚ୍ୟୁଟ୍ ଏଫ୍ଆଇଆଇ ଦ୍ୱାରା ଉତ୍ପାଦିତ ତଥା ଅକ୍କଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କୋଭିଡ୍ ନାଇଷ୍ଟିନ୍ ଟିକାର ତୂତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଗତକାଲି ପୁନେ ସ୍ଥିତ ସାସନ ଜେନେରାଲ୍ ହସ୍କିଟାଲ୍ରେ ଆରମ୍ଭ ହୋଇଛି

ଏହି ଟିକାର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ସ୍ଥାନୀୟ ଭାରତୀ ବିଦ୍ୟାପୀଠ ମେଡିକାଲ୍ କଲେକ୍ ଓ କେମ୍ ହସ୍କିଟାଲ୍ରେ ସମ୍ପନ୍ନ ହୋଇଥିଲା ସେରମ ଇନ୍ଷ୍ଟିଚୁଟ୍ ବ୍ରିଟେନ୍ ସ୍ୱିଡେନ୍ର ଔଷଧ କମ୍ପାନୀ ଆସ୍ଟ୍ରା ଜେନେକା ସହ ଭାଗିଦାରୀ ଭିତ୍ତିରେ ଏହି ଟିକା ପ୍ରସ୍ତୁତ ଦିଗରେ କାର୍ଯ୍ୟ କରୁଛି ତେବେ ଜଣେ ଟିକା ଗ୍ରହଣକାରୀଙ୍କ ଶରୀରରେ ଏକ ପ୍ରକାର ଅସ୍ୱଷ୍ଟ ଅସୁସ୍ଥତା ଦେଖାଦେବାରୁ ଆସ୍ଟ୍ରା ଜେନେକା ପକ୍ଷରୁ ଭାରତ ବ୍ୟତୀତ ଅନ୍ୟାନ୍ୟ ଦେଶରେ ଏହାର ପରୀକ୍ଷଣକୁ ବନ୍ଦ ରଖାଯାଇଥିଲା

ତେଣୁ ସେରମ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ଏହାର ମାନବ ପରୀକ୍ଷଣ ପ୍ରକ୍ରିୟା ବନ୍ଦ ରଖାଯାଇଥିଲା

କୋଭିଡ୍ ନାଇଷ୍ଟିନ୍ ଚିକିତ୍ସା ସମୟରେ ଅମ୍ଳଜାନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଦୃଷ୍ଟିରୁ ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି

କେନ୍ଦ୍ର ସରକାରଙ୍କ ଚିକିତ୍ସା ପଦ୍ଧତି ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର କମିବାରେ ଲାଗିଛି

ଟସ୍ ଜିତି ପ୍ରଥମେ ସନ୍ରାଇଜର୍ସ ହାଇଦ୍ରାବାଦ୍ ଫିଲ୍ଟିଂ କରିବାକୁ ନିଷ୍କତ୍ତି ନେଇଥିଲା